ଦୁଇ ସଦସ୍ୟଙ୍କ ନାମ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ପଠାଯିବ

ଆଗାମୀ ଲୋକସଭା ନିର୍ବାଚନ କାରଣରୁ ପରୀକ୍ଷା ତାରିଖକୁ ଘୁଞ୍ଚାଇ ଦିଆଯାଇଛି ବୋଲି ଆଇଆଇଟି ରୁର୍କି ପକ୍ଷରୁ ସ୍ଚନା ଦିଆଯାଇଛି

ତେଶୁ ଆସନ୍ତା ଶିକ୍ଷାବର୍ଷ ଆର ଅଭିଭାବକମାନେ ଅନ୍ୟୁନ ଦୁଇଟି ମୋବାଇଲ୍ ନଧର ଦାଖଲ କରିବାକୁ ବାଧ୍ଘତାମୂଳକ କରାଯାଇଛି

ଏହି ମହୋହବରେ ଆସାମ ବିହାର ଦିଲ୍ଲୀ ଭୁବନେଶ୍ୱର ପଦ୍କପୁର ବାରିପଦା ଓ ଭଟଲିର ନାଟ୍ୟସଂସ୍ଥାଗୁଡ଼ିକ ଅଂଶ ଗ୍ରହଶ କରିଛନ୍ତି

ଏନେଇ ଜନସାଧାରଣଙ୍କୁ ସଚେତନ କରିବା ଓ ଜଳଛତ୍ର ଖୋଲିବା ପାଇଁ ଗତକାଲି ଜିଲ୍ଲାସ୍ଟରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଟିତ ହୋଇଯାଇଛି